ସମଗ୍ର ଦେଶ ତଥା ଦେଶ ବାହାରେ ଏହି ଉତ୍ସବ ପାଳନର ସମ୍ବାଦ ହସ୍ତଗତ ହେବାରେ ଲାଗିଛି

ଜାତୀୟ ରାଜଧାନୀର ରାଜପଥରେ ମ୍ରଖ୍ୟ ଉତ୍ସବ ଆୟୋଜିତ ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେଠାରେ ଜାତୀୟ ପତାକା ଉତ୍ତୋଳନ ସହ ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି ବ୍ରାଜିଲ୍ ରାଷ୍ଟ୍ରପତି ଜାୟର୍ ମେସିଆସ୍ ବୋଲ୍ସୋନାରୋ ଚଳିତ ବର୍ଷ ଉତ୍ସବର ମୁଖ୍ୟ ଅତିଥି ହୋଇଛନ୍ତି ଅମର ଯବାନ କ୍ୟୋତି ପରିବର୍ତ୍ତେ ଜାତୀୟ ସମର ସ୍କାରକୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶହୀଦ୍ମାନଙ୍କୁ ଶ୍ରଦ୍ଧାଞ୍ଚଳି ଜ୍ଞାପନ ସହ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନର ଶ୍ରଭାରମ୍ଭ ହୋଇଛି

ଏହି ପରେଡ୍ ବିଜୟ ଚୌକ୍ରୁ ଆରମ୍ଭ ହୋଇ ଲାଲ୍କିଲ୍ଲା ମଇଦାନ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲା ଦିଲ୍ଲୀ ମୁଖ୍ୟାଳୟ ଇଲାକାର ଜେନେରାଲ୍ ଅଫିସର କମାଣ୍ଡିଂ ଲେଫୁନାଣ୍ଟ ଜେନେରାଲ ଅସିତ୍ ମିସ୍କି ଏହି ପରେଡ୍ର ନେତୃତ୍ୱ ନେଇଥିଲେ ସର୍ବୋଚ୍ଚ ବୀରତା ପୁରସ୍କାର ବିଜେତାମାନେ ତାଙ୍କର ଅନ୍ଦସରଣ କରିଥିଲେ ସେମାନଙ୍କ ମଧ୍ୟରେ ପରମବୀର ଚକ୍ର ଅଶୋକ ଚକ୍ରର ବିଜେତା ଅନ୍ତର୍ଭୁକ୍ତ ଆମ ସମ୍ଭାଦଦାତା ଜଣାଇଛନ୍ତି ଆମ ଦେଶର ସାମରିକ ଶକ୍ତି ସାଂସ୍କୃତିକ ବିବିଧତା ସାମାଜିକ ଓ ଆର୍ଥକ ପ୍ରଗତି ଆଦି ରାଜପଥରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ପରେଡ୍ରେ ପ୍ରଦର୍ଶିତ ହୋଇଛି ପ୍ରଥମ ଥରପାଇଁ ସିଆର୍ପିଏଫ୍ର ମହିଳା ମୋଟର ସାଇକେଲ୍ ଆରୋହୀ ଦଳ ଦୁଃସାହସିକ କୌଶଳ ପ୍ରଦର୍ଶନ କରିଛନ୍ତି ଦଳର ନେତୃତ୍ୱ ନେଉଥିବା ଇନ୍ସ୍ୱେକ୍ଟର ସୀମା ନାଗ୍ ଏକ ଚଳମାନ ମୋଟର ସାଇକେଲ୍ ଉପରେ ଦଶ୍ଡାୟମାନ ହୋଇ ସାଲ୍ୟୁଟ୍ ପ୍ରଦାନ କର୍ତ୍ତିବାର ଦେଖାଯାଇଥିଲା

ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଜମ୍ମ କାଶୁୀର ପ୍ରଥମ ଥରପାଇଁ ଏହି ପରେଡ୍ରେ ଅଂଶଗ୍ରହଣ କରିଛି ଷ୍ଟାର୍ଟ ଅପ୍ ଇଣ୍ଡିଅ ଜଳ ଜୀବନ ମିଶନ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଆଦି ବିଷୟବସ୍ତୁକୁ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ପ୍ରଜ୍ଞାପନ ମେଢ଼ରେ ସ୍ଥାନିତ କରାଯାଇଛି 'ଇଣ୍ଡିଆନ୍ ନାଭି ସାଇଲେଣ୍ଟ୍ ଷ୍ଟ୍ରଙ୍ଗ୍ ଏଣ୍ଡ୍ ସ୍ୱିପ୍ ଶୀର୍ଷକ ସହିତ ଭାରତୀୟ ନୌବାହିନୀ ଏହାର ପ୍ରଜ୍ଞାପନ ମେଡ଼ରେ ଶକ୍ତି ଓ ଆଗ୍ନେୟାସ୍ତ ସାମର୍ଥ୍ୟକୁ ପ୍ରଦର୍ଶିତ କରିଛି ସେହିପରି ବିମାନ ବାହିନୀର ପ୍ରଙ୍କାପନ ମେଢ଼ରେ ରାଫାଲ୍ ଯୁଦ୍ଧବିମାନ ତେଜସ୍ ଯୁଦ୍ଧବିମାନ ହାଲୁକା ଲତୁଆ ହେଲିକପ୍ଟର ଆକାଶ କ୍ଷେପଶାସ୍ତ ବ୍ୟବସ୍ଥା ଓ ଅସ୍ତ୍ର କ୍ଷେପଣାସ୍ତ ଆଦି ପ୍ରଦର୍ଶିତ ହୋଇଛି ନ୍ନତନ ଭାବେ ସାମିଲ୍ ହୋଇଥିବା ଚିନ୍ନୁକ୍ ଓ ଆପାଚି ହେଲିକପୁର ସହିତ ସୁଖୋଇ ଏବଂ ଅତ୍ୟାଧୁନିକ ହାଲୁକା ହେଲିକପ୍ଟରଗୁଡ଼ିକର ଆକାଶମାର୍ଗରେ କୌଶଳ ପ୍ରଦର୍ଶନ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା

କଲମ୍ବୋସ୍ଥିତ ଇଞ୍ଜିଆ ହାଉସ୍ଠାରେ ଅନୁଷ୍ଠିତ ମୁଖ୍ୟ ଉତ୍ସବରେ ବିପୁଳ ସଂଖ୍ୟାରେ ଭାରତୀୟମାନେ ସାମିଲ୍ ହୋଇଛନ୍ତି ଶ୍ରୀଲଙ୍କାରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ତରନ୍ଜିତ୍ ସିଂ ସାନ୍ଧୁ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା

ଦେଶର ବିଭିନ୍ସ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଭ୍ରମଣ କରିବାପାଇଁ ଲୋକଙ୍କୁ ଉତ୍କାହିତ କରିବା ଏବଂ ଦେଖୋ ଆପ୍ନା ଦେଶ ର ଭାବନାକୁ ଜନସାଧାରଣଙ୍କ ମନରେ ଉଜ୍ଜୀବୀତ କରାଇବା ହେଉଛି ଭାରତ ପର୍ବର ଉଦ୍ଦେଶ୍ୟ

ପ୍ରେଜ୍ ଆଡ୍ରେସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ବିକାଶ ଓ ଜନସାଧାରଣଙ୍କ କଲ୍ୟାଣ ନିମେନ୍ତ ସରକାର ଓ ବିରୋଧି ଦଳ ଏକାଠି ମିଶି କାର୍ଯ୍ୟ କରିବା ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ସେ କହିଛନ୍ତି ଏଥିରେ ଉଭୟଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍୍ଣ ମହାତ୍ମାଗାନ୍ଧିଙ୍କ ଅହିଂସା ବାର୍ତ୍ତାକୁ ଉଲ୍ଲେଖ କରି ସେ କହିଛନ୍ତି ଜନସାଧାରଣ ବିଶେଷକରି ଯୁବପିଢ଼ି ମାନବ ଜାତିପାଇଁ ଅହିଂସାର ଅବଦାନକୁ ଭୁଲିବା ଉଚିତ ନୁହେଁ

ସତ୍ୟ ଓ ଅହିଂସା ଭଳି ମହାତ୍ମାଗାନ୍ଧିଙ୍କ ବାର୍ତ୍ତା ଆମର ଦୈନନ୍ଦିନ ଜୀବନର ଏକ ଅଂଶ ହେବା ଉଚିତ ବୋଲି ସେ କହିଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଭାରତ ଓ ଏହାର ଜନସାଧାରଣ ଆଗକୁ ଅଗ୍ରସର ହେଉଥିବାରୁ ଆମପାଇଁ ଏକ ସୁରକ୍ଷିତ ତଥା ସମୃଦ୍ଧ ଭବିଷ୍ୟତ ଗଠନ ଲାଗି ଆମେ ପ୍ରତିଶ୍ରତିବଦ୍ଧ ରହିବା ଉଚିତ ତା'ଛଡ଼ା ସମଗ୍ର ମାନବଜାତିର ମଙ୍ଗଳ ପ୍ରତି ମଧ୍ୟ ଆମକୁ ଦୃଷ୍ଟି ଦେବାକୁ ହେବ ରାଷ୍ଟ୍ରପତି କହିଛନ୍ତି ଦେଶର ବିକାଶ ପାଇଁ ଆଭ୍ୟନ୍ତରୀଣ ନିରାପତ୍ତା ଅତ୍ୟନ୍ତ ଅପରିହାର୍ଯ୍ୟ ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ସରକାର ଦୃଢ଼ ପଦକ୍ଷେପମାନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ପୁଣି କହିଛନ୍ତି ସମସ୍ତଙ୍କୁ ସ୍ୱାସ୍ଥ୍ୟ ଓ ଶିକ୍ଷା ମଧ୍ୟରେ ସାମିଲ୍ କରିବା ଉତ୍ତମ ଶାସନ ବ୍ୟବସ୍ଥାର ମୌଳିକ ଭିତ୍ତିଭୂମି

ସେ କହିଛନ୍ତି ସରକାର ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି ଏଥିପାଇଁ 'ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା' ଓ 'ଆୟୁଷ୍ମାନ ଭାରତ' ଭଳି ଯୋଜନାଗୁଡ଼ିକୁ ସରକାର କାର୍ଯ୍ୟକାରୀ କରିଛନ୍ତି ଏହା ମାଧ୍ୟମରେ ସରକାର ଦେଶର ଗରିବ ଲୋକମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇଛନ୍ତି ଶିକ୍ଷା ସଂକ୍ରାନ୍ତରେ ରାଷ୍ଟ୍ରପତି କହିଛନ୍ତି ଦେଶର ପ୍ରତ୍ୟେକ ଯୁବା ଓ ପିଲା କିଭଳି ଶିକ୍ଷିତ ହୋଇପାରିବେ ସେଥିପାଇଁ ସରକାର ପଦକ୍ଷେପ ନେଇଛନ୍ତି ସେ କହିଛନ୍ତି ଶିକ୍ଷା କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତର ସ୍ଥାନ ଅତି ଉଚ୍ଚରେ ରହିଛି ଓ ଏଥିପାଇଁ ନିରନ୍ତର ସଂସ୍କାରର ଭୂମିକା ଅତୀବ ଗୁରୁତ୍ୱପୂର୍୍ଣ ରହିଛି ଜଳ ସଂରକ୍ଷଣ ପ୍ରତି ଦିଆଯାଉଥିବା ପ୍ରାଧାନ୍ୟ ବିଷୟ ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ ଓ ଜଳ ଜୀବନ ମିଶନ ଅତ୍ୟନ୍ତ ଲୋକପ୍ରିୟ ଶ୍ରୀ କୋବିନ୍ଦ କହିଛନ୍ତି ଜିଏସ୍ଟିର କାର୍ଯ୍ୟକାରିତା ଏକ୍ ଦେଶ ଏକ୍ ଟିକସ ଓ ଏକ୍ ବଜାର ବ୍ୟବସ୍ଥାର ସ୍ୱପ୍ନକୁ ସାକାର କରିଛି ପିଏମ୍ ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ପୂର୍ବରୁ ଏକ ଟ୍ୱିଟ୍ ସନ୍ଦେଶରେ ପ୍ରଧାନମନ୍ତ୍ରୀ କହିଥିଲେ ଚଳିତ ବର୍ଷର ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଗଣତନ୍ତ୍ର ଦିବସ ଭଳି ଏକ ମହାନ୍ ଦିନରେ ଅନୁଷ୍ଠିତ ହେବ

ଆକାଶବାଣୀର୍ଚ ଏହି କାର୍ଯ୍ୟକ୍ରମ ପ୍ରସାରଣର ଠିକ୍ ପରେ ପରେ ଏହାର ହିନ୍ଦି ଓ ଆଞ୍ଚଳିକ ଭାଷାନ୍ତର ମଧ୍ୟ ପ୍ରସାର କରାଯିବ

ବେଜିଂ ସମେତ ଚୀନ୍ର ଅଧିକାଂଶ ଅଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି ଚୀନ୍ ରାଷ୍ଟ୍ରପତି ଷି କିନ୍ପିଙ୍ଗ୍ ଏହି ଭୂତାଣୁଜନିତ ନିମୋନିଆର ନିୟନ୍ତ୍ରଣ ଓ ମୁକାବିଲାପାଇଁ ସାମୃହିକ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି